ସରକାର ପ୍ରଶାସନ ଏବଂ ସାଧାରଣ ଜନତା କରୋନା ମହାମାରୀ ବିରୁଦ୍ଧରେ ମୁକାବିଲା କରିବା ପାଇଁ ଯଥା ସ ରଖିଛନ୍ତି ବୋଲି ପ୍ରଧାନମନ୍ତୀ ନରେନ୍ଦ ମୋଦି କହିଛନ୍ତି

ଯାହା ଆମ ସମସ୍ତଙ୍କର ଏବଂ ଦେଶ ପାଇଁ ଏହା ଏକ ଆହାନ ସଦୂଶ ବୋଲି ପ୍ରଧାନମନ୍ତୀ କହିଛନ୍ତି

ଯେଉଁମାନେ ଏହି ରୋଗରେ ଆକ୍ରାନ୍ଡ ସେମାନଙ୍ଙୁ ସାଙ୍ଗରେ ନେଇ ଏବଂ ଆମର ଗରିବ ଭାଇଭଉଣୀମାନଙ୍କୁ ସାଙ୍ଗରେ ଧରି ସେମାନଙ୍କ ମନରେ ଥିବା ଆଶଙ୍କା ଓ ଭୟକୁ ଦୂର କରି ଆମକୁ ଆଶାର ଆଲୋକ ଦିଗରେ ଆଗେଇବାକୁ ପଡିବ

ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ମାଧ୍ଧମରେ ସୂଚନା ଦିଆଯାଇଛି

ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡିସ୍ଚାର୍କ କରାଯାଇଛି

ଏହା ବ୍ୟତୀତ ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟବଶ୍କନ କରାଯାଉଛି